ଏହି ଅବସରରେ ଏକାଧିକ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ମ ରହିଛି

ପ୍ରଥମ ସେମିଫାଇନାଲ୍ରେ ସେଣ୍ଟ ପିଟର୍ସବର୍ଗଠାରେ ଫ୍ରାନ୍ସ ଓ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ ପିଏମ୍ କୋରିଆ ପ୍ରେସିଡେଣ୍ଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଏ ଇନ୍ଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ପ୍ରତିନିଧି ଦଳସ୍ତରୀୟ କଥାବାର୍ତ୍ତା ହେବ ଏହି ଅବସରରେ ଦୁଇ ପକ୍ଷ ମଧ୍ୟରେ ଏକାଧିକ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ଦୁଇନେତା ମଧ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କର ଗୋଲ୍ଟେବୁଲ୍ ବୈଠକରେ ଉଦ୍ବୋଧନ ଦେବେ ଶ୍ରୀ ମୁନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବେ ଏହାଛଡ଼ା ଉପରାଷ୍ଟ୍ରପତି ଏମ୍ଭେଙ୍କେୟାନାଇଡୁ ମଧ୍ୟ ଶ୍ରୀ ମୁନ୍ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ଆଜି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶ୍ରୀ ମୁନ୍ଙ୍କୁ ଆନୁଷ୍ଠାନିକ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ଦକ୍ଷିଣ କୋରିଆ ରାଷ୍ଟ୍ରପତି ତାଙ୍କ ପତ୍ନୀ କିମ୍ ଜଙ୍ଗ୍ ସୁକ୍ଙ୍କ ସହ ଏକ ଚାରିଦିନିଆ ଭାରତ ଗସ୍ତରେ ଆସି ରବିବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚଥିଲେ ଏହା ଶ୍ରୀ ମନଙ୍କୁର ପ୍ରଥମ ଭାରତ ଗସ୍ତ ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଶ୍ରୀ ମୁନ୍ ଦିଲ୍ଲୀର ନଇଡାଠାରେ ବିଶ୍ୱର ସର୍ବବୃହତ୍ ମୋବାଇଲ୍ ଫୋନ୍ ପ୍ରସ୍ତୁତକାରୀ କାରଖାନାକୁ ମିଳିତ ଭାବେ ଉଦ୍ଘାଟନ କରିଥିଲେ ଦୁଇ ନେତା ମେଟ୍ରୋ ଟ୍ରେନ୍ରେ ଚଢ଼ି ସେହି କାରଖାନା ପରିସରକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ବିପୁଳ ମଧ୍ୟମବର୍ଗ ଭାରତରେ ପୁଞ୍ଜି ନିବେଶ ପାଇଁ ଉତ୍ତମ ସୁଯୋଗ ସୃଷ୍ଟି କରିଛି

ଏହାଫଳରେ ଚାରିଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁବିଧା ମିଳିଛି

ଏଥିରୁ ସୂଚନା ମିଳୁଛି ଯେ ଭାରତରେ ଡିକିଟାଲ୍ ଆନ୍ଦୋଳନ ଆରମ୍ଭ ହୋଇଛି

ଦିଲ୍ଲୀଠାରେ ସ୍ୱାକ୍ଷରିତ ଏହି ବୁଝାମଣାପତ୍ରରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଓ ତାଙ୍କ ଦକ୍ଷିଣକୋରିଆ ପ୍ରତିପକ୍ଷ ଇୟୁ ୟୋଙ୍ଗ୍ ମିନ୍ ସ୍ୱାକ୍ଷର କରିଛନ୍ତି

ଆର୍ବିଆଇ ଗ୍ରୋଥ୍ ଭାରତର ବିନିର୍ମାଣ ବା ମୁନାଫାକ୍ଚରି କ୍ଷେତ୍ରରେ ଉତ୍ପାଦନ ବିଚ୍ଛି ଓ ବିକ୍ରି ପରିମାଣ ଆଶାତୀତ ଭାବେ ଅଭିବୃଦ୍ଧି ଘଟିଚି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି

ମିଳିଥିବା ରିପୋର୍ଟ ଅନୁଯାୟୀ ବୈଦ୍ୟୁତିକ ଯନ୍ତ୍ରାଂଶ ମୋଟରଯାନ ଓ ଅନ୍ୟାନ୍ୟ ପରିବହନ ଜନିତ ଯନ୍ତ୍ରପାତି ପେଟ୍ରୋଲିୟମ୍ ଜାତ ଦ୍ରବ୍ୟ ଓ ଔଷଧ ଆଦି କ୍ଷେତ୍ରରେ ଚାହିଦା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି ପ୍ରବାସୀ ଦିବସ ଆସନ୍ତା ବର୍ଷ କାନୁୟାରୀରେ ବାରାଣସୀଠାରେ ପରବର୍ତ୍ତୀ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବ ଲକ୍ଷ୍ନୌଠାରେ ଏ ସଂପର୍କରେ ଏକ ସରକାରୀ ବିବୃଭିରେ କୁହାଯାଇଛି ଯେ ଏହି ତିନିଦିନିଆ ସମ୍ମିଳନୀର ବିଷୟବସ୍ତୁ ରହିବ 'ନବ ଭାରତ ଗଠନ ଦିଗରେ ପ୍ରବାସୀ ଭାରତୀୟମାନଙ୍କ ଭୂମିକା' ଏହି ସମ୍ମିଳନୀର ଅଂଶଗ୍ରହଣକାରୀମାନେ ବାରାଣସୀରେ ଗଙ୍ଗା ଆରତୀ ଆହ୍ଲାବାଦରେ କୁୟ ମେଳା ଓ ନୂଆଦିଲ୍ଲୀରେ ସାଧାରଣତନ୍ତ ଦିବସ ପାଳନ ସମାରୋହ ଦେଖିବାର ସ୍ଟ୍ରଯୋଗ ପାଇପାରିବେ ଗ୍ରାଉଣ୍ଡ୍ ରିପୋର୍ଟ ତେଲେଙ୍ଗାନାରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଚାଲିଥିବା ବହୁବିଧ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଫସଲର ସର୍ବନିମୁ ସହାୟକ ମ୍ବଲ୍ୟ ବୃଦ୍ଧି ପଦକ୍ଷେପ ଯୋଗୁଁ ତ୍ୱରାନ୍ୱିତ ହୋଇଛି ଧାନ ଡାଲିଜାତୀୟ ଫସଲ କପା ଏବଂ ତୈଳବୀଜର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଥିବାରୁ ଉତ୍ସାହିତ ଚାଷୀକୁଳ ଏ ସବୁ ଫସଲର ଚାଷ ଜୋରସୋର୍ ଆରମ୍ଭ କରିଛନ୍ତି ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଚାଷୀମାନଙ୍କୁ ସରକାର ବିଭିନ୍ନ ପ୍ରକାର କୃଷି ଉପକରଣ ଯୋଗାଇ ଦେଇଥିବାରୁ ସେମାନଙ୍କର ଚାଷବାସ ଜନିତ ବ୍ୟୟ ହ୍ରାସ ପାଇଛି ଏବଂ ସେମାନେ ଉତ୍ସାହିତ ହୋଇ କୃଷିକାର୍ଯ୍ୟରେ ଲାଗିଥିବା ଜଣାପଡ଼ି ଛି ସେଣ୍ଟର ଆୟୁଷ୍ମାନ ମହାରାଷ୍ଟ୍ର ଓ ରାଜସ୍ଥାନ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମରେ ଯୋଗଦେବାକୁ କୁଷ୍ଠିତ ବୋଲି ଯେଉଁ ଖବର ପ୍ରକାଶ ପାଇଛି ତାହାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି ମନ୍ତ୍ରଶାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଏ ସଂକ୍ରାନ୍ତରେ ପ୍ରକାଶିତ ଖବର ଠିକ୍ ନୁହେଁ ଉଭୟ ରାଜ୍ୟ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ଭାବେ ସମର୍ଥନ କର୍ଛନ୍ତି ଏହି ଦୂଇ ରାଜ୍ୟରେ ଉତ୍ତମ ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ ହେଉଛି ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ ହେବା ଜନସଂଖ୍ୟାଠାରୁ ଅଧିକ

ଏହି ଦୁଇ ରାଜ୍ୟରେ ଉତ୍ତମ ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ନେଇ ଏହାର ଆର୍ଥିକ ପରିଚାଳନା ଦିଗକୁ ବିଚାର କରାଯାଉଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି ଚାଇନା ଇଣ୍ଡିଆ ଡ୍ରଗ୍ ଭାରତରୁ ଚୀନ୍ ଆମଦାନୀ କରୁଥିବା ଔଷଧପତ୍ର ଉପରୁ ଶୁଳ୍କ ହ୍ରାସ କରିବାକୁ ଦୁଇଦେଶ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି ବିଶେଷକରି କ୍ୟାନ୍ସର ଚିକିହା ପାଇଁ ଉଦ୍ଦିଷ୍ଟ ଔଷଧର ମୂଲ୍ୟ କମ୍ କରିବାକୁ ଏହି ଚୁକ୍ତିରେ ଗୁରୁତ୍ୱ ଦିଆଯାଇଛି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନିଙ୍ଗ୍ କହିଛନ୍ତି ଏହି ବୁଝାମଣା ଫଳରେ ଭାରତରୁ ଆସୁଥିବା ଔଷଧପତ୍ରର ମୂଲ୍ୟ ହ୍ରାସ ପାଇବ ଏବଂ ଭେଷଜ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଦୃଢ଼ୀଭୂତ କରିବ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଶୁଳ୍କ ହ୍ରାସ ପାଇଁ ଦୁଇଦେଶ ଉଦ୍ୟମ କରିବେ ବୋଲି ସେ କହିଛନ୍ତି ଭାରତରୁ ଚାଉଳ ଚିନି ସମେତ ଆଉ କେତେକ ସାମଗ୍ରୀ ଆମଦାନୀ କରିବାକୁ କଥାବାର୍ତ୍ତା ଚାଲିଛି

ଡବ୍ଲୁଏଚ୍ଓ ଇଣ୍ଡିଆ ୟୁଏସ୍ ଇସ୍କାତ ଓ ଆଲୁମିନିୟମ୍ ଉପରେ ୱାଶିଂଟନ୍ ଦ୍ୱାରା ଉଚ୍ଚ ଆମାଦାନୀ ଶୁଲ୍କ ଲାଗୁ କରାଯିବା ନିଷ୍କଭି ପ୍ରତିବାଦରେ ବିଶ୍ୱ ବାଣିଜ୍ୟ ସଂସ୍ଥାର ବିବାଦ ସମାଧାନ କର୍ତ୍ତୂପକ୍ଷ ନିକଟରେ ନୂଆଦିଲ୍ଲୀ ପକ୍ଷରୁ କରାଯାଇଥିବା ମାମଲା ପରିପ୍ରେକ୍ଷୀରେ ଆସନ୍ତା ସପ୍ତାହରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଜେନେଭାଠାରେ ଏ ସଂପର୍କରେ ଆଲୋଚନା ଅନୁଷ୍ଠିତ ହେବ

ୱାଶିଟନ୍ର ଏଭଳି ନିଷ୍କଭି ପ୍ରତିବାଦରେ ଭାରତ ସମେତ ମାମଲା ରୁଜୁ କରିଥିବା ନରଓ୍ୱେ ରୁଷିଆ ଓ ଚୀନ୍ ସହିତ ମଧ୍ୟ ଆମେରିକା ଏ ସଂପର୍କରେ ଆଲୋଚନା ଜାରି ରଖିଛି

ଏବେ ମଧ୍ୟ ଅନେକ ଲୋକ ନିଖୋଜ ଥିବା ସରକାରୀ ଭାବେ କୁହାଯାଇଛି ପୁଲିସ୍ ସେନା ଓ ବିଭିନ୍ନ ସ୍ୱେଚ୍ଛାସେବୀଙ୍କ ସହାୟତାରେ ବ୍ୟାପକ ସାହାଯ୍ୟ ଓ ଉଦ୍ଧାରକାର୍ଯ୍ୟ ଚାଲିଛି

ଓ୍ୱିମ୍ବିଲ୍ଡନ୍ ଲଣ୍ଡନଠାରେ ଚାଲିଥିବା ଓ୍ୱିମ୍ବିଲ୍ଡନ୍ ଟେନିସ୍ ଚାମ୍ପିୟନ୍ସିପ୍ର ପୁରୁଷ ଡବଲ୍ସ ବର୍ଗରେ ଭାରତର ଦିଭିଜ ଶରନ୍ ଓ ତାଙ୍କ ନିୟୁଜିଲାଣ୍ଡ୍ ଯୋଡ଼ି ଆର୍ଟେମ୍ ସିଟାକ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି

ଫିଫା ଫିଫା ବିଶ୍ୱକପ୍ର ସେମିଫାଇନାଲ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି

ସେହିଭଳି ଟୁର୍ଣ୍ଣାମେଣ୍ଟ୍ର ତୃତୀୟ ସ୍ଥାନ ଲାଗି ଶନିବାର ଦିନ ସେଣ୍ଟ୍ ପିଟର୍ସବର୍ଗଠାରେ ମ୍ୟାଚ୍ ଅନୁଷ୍ଠିତ ହେବ ଆସନ୍ତା ରବିବାର ଦିନ ମସ୍କୋରେ ଫିଫା ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ ଖେଳାଯିବ